ଏଥଲାଗି ସରକାର କେନ୍ଦର ସହାୟତା ଲୋଡ଼ିଛନ୍ତି

ଏସ୍ପି ଡକ୍ଟର ସର୍ବଣ ବିବେକ ଏମ୍ ଏଥିରେ ଯୋଗ ଦେଇ ଆୟୋଜିତ ପରେଡ୍ରେ ଅଭିବାଦନ ଗ୍ରହଣ କରିବା ସହ ଶହୀଦ୍ ପୁଲିସ୍ ଓ ପୁଲିସ୍ କରୋନା ଯୋଦ୍ଧାଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି

ଏହା ମଧ୍ଧ ଆକାଶବାଣୀ ଡିଡି ନ୍ୟୁକ୍ ପିଏମ୍ଓ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତଶାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟିମିଂ ହେବ